ଏହି ଅବସରରେ ଶ୍ରୀମନ୍ଦିରରେ ଚତୁର୍ବ୍ଧାମ୍ର୍ଭିଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଉସ୍ଦ ପାଳିତ ହେଉଛି ରନସିଂହାସନ ଛାଡି ଶ୍ରୀକୀଉମାନେ ସ୍ୱାନବେଦୀ ଉପରୁ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଏହି ଯାତ୍ରା ଦେଖିବା ପାଇଁ ପୁରୀରେ ବହୁ ସଂଖ୍ୟକ ଦର୍ଶନାର୍ଥୀ ତଥା ଭକ୍ତଙ୍ଙ ସମାଗମ ହୋଇଛି

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମଧ୍ୟ ସମସ୍ତ ସରକାରୀ ଓ ବେସରକାରୀ ମେଡ଼ିକାଲ ଚିକିହା ସେବା ଏହି ସମୟ ମଧ୍ୟରେ ବନ୍ଦ ରହିବ ବୋଲି ନିଷ୍ବଉି ହୋଇଛି

ହାଇକୋର୍ଟ ଗ୍ରୀଷ୍ ଅବକାଶ ପରେ ଆଜି ହାଇକୋର୍ଟ ଖୋଲିବ

ତେବେ ହାଇକୋର୍ଟରେ ନିୟମିତ ଓକିଲାତି କର୍ଥିବା ବ୍ୟକ୍ତିଙ୍କ ନାଁ ଏଥଲାଗି ସ୍ୱପାରିଶ୍ କରାଯିବ ବୋଲି ମ୍ରଖ୍ୟବିଚାରପତିଙ୍କ ସହିତ ଆଲୋଚନା ସମୟରେ ଆସୋସିଏସନ୍କୁ ଆଶ୍ୱାସନା ଦିଆଯାଇଥିଲା ଆସୋସିଏସନ୍ର ସାଧାରଣ ପରିଷଦ ବୈଠକରେ ଏ ସଂପର୍କରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ତା ସଂପର୍କରେ ନିଷ୍ବତ୍ତି ନିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି

କିଲ୍ଲାର ଚନ୍ଦାହାଣ୍ଡି ଓ ପାପଡ଼ାହାଣ୍ଡି ବ୍ଲକରେ ପୃଥକ ପୃଥକ ସ୍ଚାନରେ ଦୁଇଜଶଙ୍କର ମୃତ୍ୟୁ ହୋଇଛି